ମତଦାନ ସମୟରେ ବିଜେଡ଼ି ଟିଆର୍ଏସ୍ ଓ ଶିବସେନା ସଦସ୍ୟମାନେ ଗୃହରେ ଅନୁପସ୍ଥିତ ଥିଲେ

ଦିନବ୍ୟାପି ଆଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏହି ଅନାସ୍ଥା ପ୍ରସ୍ତାବକୁ ବିରୋଧୀ ଦଳର ଅହଂକାର ଭାବେ ଅଭିହିତ କରିଥିଲେ ସେ କହିଥିଲେ ଏହା ଗୃହରେ ସରକାରଙ୍କର ସଂଖ୍ୟାଗରିଷତାର ପରୀକ୍ଷା ନୁହେଁ ବର କଂଗ୍ରେସ ଓ ଏହାର ମେଷ୍ଟଗୁଡ଼ିକ ପାଇଁ ପରୀକ୍ଷା ଥିଲା ଏହି ପ୍ରସ୍ତାବକୁ ଖାରଜ କରିବା ପାଇଁ ସେ ସବୁ ଦଳକୁ ଆହ୍ପାନ ଦେଇଥିବାବେଳେ ଶ୍ରୀ ମୋଦି ଅଭିଯୋଗ କରିଥିଲେ ଯେ ମୋଦି ହଟାଓ ମାନସିକତାରେ କଟ୍ରେସ ଦଳ କାର୍ଯ୍ୟ କରୁଛି ସେ କହିଛନ୍ତି ଯେତେବେଳେ ବି କଂଗ୍ରେସ କ୍ଷମତାରୁ ବାହାରେ ରହିଛି ସେତେବେଳେ ଏହି ଦଳ ସରକାରଗୁଡ଼ିକୁ ଅସ୍ଥିର କରି ଦେଶ ଉପରେ ନିର୍ବାଚନ ଲଦି ଦେଇଛି ଜାତୀୟ ସୁରକ୍ଷା ପ୍ରସଙ୍ଗ ଉପରେ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ଶ୍ରୀମୋଦି ସମ୍ଭେଦନଶୀଳ ପ୍ରସଙ୍ଗ ଉପରେ ପିଲାଳିଆ ମନ୍ତବ୍ୟ ଦେବାରୁ ନିବୂତ୍ତ ରହିବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି ରାଫେଲ୍ ଚୁକ୍ତି ଉପରେ ଅଣାଯାଇଥିବା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱସ୍ତ କରିଥିଲେ ଯେ ଭାରତ ଏବଂ ଫ୍ରାନ୍ନ ସରକାରଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତି ସଂପୂର୍ଣ୍ଣ ପାରଦର୍ଶିତା ଉପରେ ପର୍ଯ୍ୟବେସିତ ସେ ଆହୁରି କହିଥିଲେ ଯେ ପାକିସ୍ତାନ ଭିଭିକ ସନ୍ତ୍ରାସବାଦୀ ଶିବିର ଉପରେ ହୋଇଥିବା ସର୍ଜକାଲ୍ ଷ୍ଟ୍ରାଇକ୍କୁ ଜୁମ୍ଲା କହିବା ଉଚିତ ନୁହେଁ କାରଣ ଏହା ସୁରକ୍ଷା ବାହିନୀକୁ ଅପମାନିତ କରିବ ଚୀନ୍ ସହିତ ଡୋକ୍ଲାମ୍ ଅଚଳାବସ୍ଥା ଉପରେ ଶ୍ରୀ ମୋଦି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେତେବେଳେ ସମଗ୍ର ଭାରତବର୍ଷ ଏକଜୁଟ ଥିଲା ସେତେବେଳେ ରାହୁଳ ଗାନ୍ଧୀ ଚୀନ୍ କୁଟନୀତିଜ୍ଞଙ୍କ ସହ ବୈଠକ କରୁଥିଲେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ କଂଗ୍ରେସର ନିଜ ଉପରେ ବିଶ୍ୱାସ ନାହିଁ ଏବଂ ସେଥିପାଇଁ ଆର୍ବିଆଇ ନିର୍ବାଚନ କମିଶନ ଏବଂ ବିଚାରବିଭାଗ ଭଳି ଦେଶର ଅନୁଷ୍ଠାନ ଏବଂ ଅନ୍ତର୍ଜାତୀୟ ଏଜେନ୍ନୀଗୁଡ଼ିକୁ ମଧ୍ୟ ଏହା ବିଶ୍ୱାସ କରେ ନାହିଁ ଶ୍ରୀ ମୋଦି ଦୂଢ଼ ଭାବେ କହିଛନ୍ତି ଯେ ଏନ୍ଡିଏ ସରକାର ଜନସାଧାରଣ ବିଶେଷକରି ମହିଳା ଅବହେଳିତ ଗୋଷୀ ଯୁବପିଡ଼ି ଏବଂ କୃଷକମାନଙ୍କ ପାଇଁ ଅନେକଗୁଡ଼ିଏ କାର୍ଯ୍ୟ କରିଛନ୍ତି ମାତ୍ର ବିରୋଧୀ ଦଳଗୁଡ଼ିକ ବାସ୍ତବତାକୁ ବିଶ୍ୱାସ କରନ୍ତି ନାହିଁ ସେ କହିଛନ୍ତି ତୁଷ୍ଟୀକରଣ ଏବଂ ଭୋଟ୍ବ୍ୟାଙ୍କ୍ ରାଜନୀତି ବିନା ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ର ନେଇ ତାଙ୍କ ସରକାର ରାଷ୍ଟ୍ରର ସେବାରେ ନିୟୋକିତ ଅଛି ଭିଡ଼ ଦ୍ୱାରା ସଂଗଠିତ ହତ୍ୟା ଘଟଣା ଉପରେ ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି ଘଟଣା ରାଷ୍ଟ୍ର ପାଇଁ ଅସମ୍ମାନର ବିଷୟ ଏବଂ ଏହି ସବୁ ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ସେ ରାଜ୍ୟ ସରକାରଗୁଡ଼ିକୁ କହିଛନ୍ତି କଳାଧନ ଉପରେ ଶ୍ରୀ ମୋଦି କହିଛନ୍ତି ଏହା ବିରୁଦ୍ଧରେ ସଂଗ୍ରାମ ଜାରି ରହିବ

ଯାହାଫଳରେ ସେସବୁ ଏବେ ବନ୍ଦ ହୋଇଯାଇଛି

କଂଗ୍ରେସ ଉପରେ ଅଭିଯୋଗ ଆଣି ସେ କହିଛନ୍ତି ପୁରୁଣା ଋଣ ଆଦାୟ ନ କରି ବିଗତ ସରକାର ନୂଆ ଋଣ ପ୍ରଦାନ କରି ଚାଲିଥିଲେ

ଆନ୍ଧ୍ର ପ୍ରଦେଶ ସ୍ୱତନ୍ତ ରାଜ୍ୟ ପାହ୍ୟା ପ୍ରଦାନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଗୃହ ଏବଂ ଆନ୍ଧ୍ରପ୍ରଦେଶବାସୀଙ୍କୁ ଆଶ୍ୱସ୍ତ କରି କହିଛନ୍ତି ଯେ ତାଙ୍କ ସରକାର ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରିଚାଲିବେ ଏବଂ ରାଜ୍ୟର ବିକାଶ ପାଇଁ ଯଥାସ୍ୟବ ପ୍ରଚେଷ୍ଟା ଜାରି ରଖିବେ

ଆଲୋଚନାରେ ଅଂଶଗ୍ରହଣ କରି ରାହୁଳ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ଏନ୍ଡିଏ ସରକାର କେବଳ ବଡ଼ବଡ଼ ପ୍ରତିଶ୍ରତି ଦେଇ ଚାଲିଛନ୍ତି ଆସ୍ଥା ଭୋଟ୍ରେ ସରକାରଙ୍କ ବିଜୟ ପରେ ଶ୍ରୀ ମୋଦି ତାଙ୍କ ସରକାରଙ୍କୁ ସମର୍ଥନ କରିଥିବା ସମସ୍ତ ଦଳକୁ ଧନ୍ୟବାଦ ଜଣାଇଛନ୍ତି ଟ୍ପିଟ୍ ଯୋଗେ ସେ କହିଛନ୍ତି ଭାରତକୁ ରୂପାନ୍ତରିତ କରିବା ଏବଂ ଯୁବପିଢ଼ିର ସ୍ୱପ୍ନକୁ ସାକାର କରିବା ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଜାରି ରହିବ

ପିଏମ୍ ଲଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରୀଳଙ୍କାର ଦେଶବ୍ୟାପୀ ଜରୁରୀକାଳୀନ ଆୟୁଲାନ୍ନ ସେବାକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବେ ଭାରତର ଆର୍ଥିକ ସହାହୟତାରେ ଶ୍ରୀଲଙ୍କାର ଦୁଇଟି ପ୍ରୋଭିନ୍ନ ପାଇଁ ଏହି କରୁରୀକାଳୀନ ଆମ୍ଭୁଲାନ୍ନ ସେବା ଆରମ୍ଭ ହୋଇଥିଲା ଆଜି ଏହି ସେବାକୁ ଅନ୍ୟାନ୍ୟ ପ୍ରୋଭିନ୍ନକୁ ସଂପ୍ରସାରିତ କରାଯିବ ଏଥିସକାଶେ କାଫନାରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଘାଟନୀ ସମାବେଶରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନିଲ୍ ବିକ୍ରମ ସିଂହେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ

ଟିକସ ପ୍ରକ୍ରିୟାକୁ ଯୁକ୍ତି ସଂଗତ କରିବା ସହିତ ବିଭିନ୍ନ ଦ୍ରବ୍ୟ ଉପରେ ଟିକସ ପରିମାଣ ହ୍ରାସ କରିବା ନେଇ ଏହି ବୈଠକରେ ବିଭିନ୍ନ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ଟିକସ ପରିମାଣ ହ୍ରାସ ହେବାକୁଥିବା ଦ୍ରବ୍ୟଗୁଡ଼ିକ ମଧ୍ୟରେ ସାନିଟାରୀ ନାପ୍କିନ୍ ହସ୍ତକଳା ଏବଂ ହସ୍ତତନ୍ତ ସାମଗ୍ରୀ ରହିଛି

ପ୍ରଧାନମନ୍ତ୍ରୀଙ୍କ ସମାବେଶରେ ବହୁ ସଂଖ୍ୟାରେ କୃଷକ ଏବଂ ତରାଇ ଓ ରୋହିଲ୍ଖଣ୍ଡ ଅଞ୍ଚଳରୁ ବହୁ ଦଳୀୟ କର୍ମୀ ଯୋଗଦେବାର ଆଶା କରାଯାଉଛି ଏହି ସମାବେଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେପୁଲିସ୍ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଛାତ୍ରମାନଙ୍କ ଜରିଆରେ ସଂପର୍କର ସେତୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯିବ ଅଷ୍ଟମ ଏବଂ ନବମ ଶ୍ରେଣୀର ଛାତ୍ରମାନଙ୍କୁ ବିଶେଷକରି ଏଥିରେ ସମିଲ କରାଯାଇଛି ଏବଂ ଏହା ଦ୍ୱାରା ଯେପରି ସେମାନଙ୍କର ପାଠପଢ଼ା ପ୍ରଭାବିତ ନ ହୁଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି ଏହି କାର୍ଯ୍ୟକ୍ରମ ପ୍ରଥମେ ସହର ଓ ଗ୍ରାମାଞ୍ଚଳର ସରକାରୀ ସ୍କୁଲ୍ଗୁଡ଼ିକରୁ ଆରମ୍ଭ କରାଯିବ

ଗତକାଲି କୋର୍ଟ ସ୍ୱଷ୍ଟ ଭାବରେ କହିଛନ୍ତି ଯେ ଏ ବାବଦରେ ସରକାରଙ୍କୁ ଆଉ ଅଧିକ ସମୟ ଦିଆଯାଇ ପାରିବ ନାହିଁ

ହକି ଓମେନ୍ ଲକ୍ଷନରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ମହିଳା ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଉତ୍ସାହିତ ଭାରତୀୟ ଦଳ ଆୟୋଜକ ଇଂଲଶ୍ଡକୁ ଭେଟିବ

ଜୁନିୟର୍ ରେସ୍ଲିଂ ନୂଆଦିଲ୍ଲୀଠାରେ ଆୟୋଜିତ ଏସୀୟ କୁନିୟର୍ ଚମ୍ପିୟନ୍ସିପ୍ରେ ମହିଳା ବିଭାଗ ଫ୍ରି ଷ୍ଟାଇଲ୍ କୁସ୍ତି ପ୍ରତିଯୋଗିତାରେ ଗତକାଲି ଭାରତକୁ ଗୋଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି

ସେ ଫାଇନାଲ୍ ପର୍ଯ୍ୟାୟରେ ଜାପାନର ଆକି ହାନାଇଙ୍କଠାରୁ ପରାସ୍ତ ହୋଇଥିଲେ

ଭାରତୀୟ ମହିଳା ଦଳର ତ୍ରୀସା ଦେବ୍ କ୍ୟୋତି ସୁରେଖା ଭେନମ୍ ଏବଂ ମୁସ୍କାନ କିରାର୍ ଟର୍କୀକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି

ପୂର୍ବରୁ ପୁରୁଷ ବିଭାଗରେ ଭାରତର ଅଭିଷେକ ବର୍ମା ଫାଇନାଲ୍ରେ କାଜଗସ୍ତାନଠାର୍ ପରାସ୍ତ ହୋଇଥିଲେ ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟ ଲଗୁଚାପ ଓ ଘୁର୍ଷ୍ଣିଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଲଘୁଚାପ କନିତ ବର୍ଷା ଯୋଗୁଁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି